ଡିଟିଏଚ୍ ଲାଇସେନ୍ସ ନିର୍ଦ୍ଦେଶାବଳୀ ସଂଶୋଧନକୁ ମିଳିଲା କ୍ୟାବିନେଟ୍ର ଅନୁମୋଦନ

ବ୍ରିଟେନ୍ରୁ ଓଡ଼ିଶା ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ୱର୍ ଚାନ୍ଦ ଗେହେଲଟ୍ ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି

ଡିଟିଏଚ୍ ସେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଡିଟିଏଚ ପ୍ରସାରଣ ସେବା ଯୋଗାଇବା ନିମନ୍ତେ ଲାଇସେନ୍ ପାଇବା ପାଇଁ ନିର୍ଦ୍ଦେଶାବଳୀ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି

ବାର୍ଷିକ ବଦଳରେ ଏଣିକି ଲାଇସେନ୍ନ ଦେୟ ତ୍ରୈମାସିକ ଆଧାରରେ ସଂଗ୍ରହ କରାଯିବ ସ୍ୱେଛାକୃତ ଭିଭିରେ ଡିଟିଏଚ ପ୍ଲାଟଫର୍ମ ଏବଂ ଟିଭି ଚ୍ୟାନେଲଗୁଡିକ ଷ୍ଟ୍ରିମ୍ ନିମନ୍ତେ ଇଛୁକ ଡିଟିଏଚ ଅପରେଟରମାନଙ୍କୁ ଅନୁମତି ଦିଆଯିବ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଟିଭି ଚ୍ୟାନେଲଗୁଡ଼ିକର ବିତରକମାନଙ୍କୁ ସେମାନଙ୍କର ଗ୍ରାହକ ପରିଚାଳନା ସିଷ୍ଟମ ଏବଂ କଣ୍ଡିଶନାଲ ଆକ୍ସେସ୍ ସିଷ୍ଟମ ପାଇଁ ହାର୍ଡୱେୟାର ବିତରଣ ପାଇଁ ଅନୁମତି ଦିଆଯିବ ଡିଟିଏଚ ଅପରେଟରଙ୍କ ଦ୍ୱାରା ଉପଗ୍ରହର ଅଧିକ ଦକ୍ଷ ଉପଯୋଗ ଫଳରେ ଉପଭୋକ୍ତାଙ୍କ ଖର୍ଚ୍ଚ ହ୍ରାସ ପାଇବା ବୋଲି ମନ୍ତ୍ରୀ କହିଚ୍ଚନ୍ତି

ଏହି ଦିବସକୁ ସୁଶାସନ ଦିବସ ଭାବରେ ପାଳନ କରାଯାଏ ଏ ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ଉତ୍ତମ ଶାସନ ସ୍ୱଚ୍ଛତା ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣକୁ ପ୍ରୋହାହିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି

ଅନ୍ୟ ପକ୍ଷରେ ଏହି ଟିକା ସମସ୍ତ ବୟସ ବର୍ଗ ଏବଂ ମହିଳା ଓ ପୁରୁଷଙ୍କ ପାଇଁ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ଏବେ ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି କମ୍ପାନୀ ଏହାର ଟିକା ପାଇଁ ଔଷଧ ନିୟାମକଙ୍କଠାରୁ ଜରୁରୀକାଳୀନ ଅନୁମୋଦନ ମଧ୍ୟ ମାଗିଛି ଡିସେମ୍ବର ଶେଷ ସୁଦ୍ଧା ଆସ୍ତ୍ରା ଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟିର ଟିକା କୋଭିଶିଲ୍ଡକୁ ଜରୁରୀକାଳୀନ ଅନୁମୋଦନ ମିଳିବାର ସମ୍ଭାବନା ରହିଛି ଏଥିପାଇଁ ବିଶେଷଜ୍ଞ କମିଟି ଆବଶ୍ୟକ କରୁଥିବା ତଥ୍ୟ ଭାରତରେ ଟିକା ପରୀକ୍ଷା କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଦାଖଲ କରାଯାଇଛି ବିଶେଷଜ୍ଞ କମିଟି ମଧ୍ୟ ଭାରତ ବାୟୋଟେକରୁ ତଥ୍ୟ ମାଗିଛି

ଏହା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ଏବଂ ଟି ସେଲ୍ ମେମୋରୀ ପ୍ରତି ଅଧିକ କ୍ରିୟାଶୀଳ ବୋଲି ଜଣାପଡିଛି ପ୍ରଥମ ପର୍ଯ୍ୟାୟରେ ସ୍ପେଚ୍ଛାସେବୀମାନଙ୍କୁ ଟୀକାକରଣର ଦ୍ୱିତୀୟ ମାତ୍ରାର ତିନିମାସ ପରେ ମଧ୍ୟ ଏହି ଟିକା ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି

ବ୍ରିଟେନ୍ରେ ମିଳିଥିବା ନୃତନ କରୋନା ଭୂତାଣୁ ଭାରତକୁ ଆସିନାହିଁ ବୋଲି ରାଷ୍ଟ୍ରୀୟ ଏଡସ୍ ଗବେଷଣା ପ୍ରତିଷ୍ଠାନ କହିଛି ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏଭଳି ତଥ୍ୟ ମିଳିଥିବା କୁହାଯାଇଛି ଏହାର ନିର୍ଦ୍ଦେଶକ ଡାକ୍ତର ସମିରନ ପଣ୍ଡା କହିଛନ୍ତି ଏହି ଭୂତାଣୁ ଲୋକଙ୍କ ସ୍ପାସ୍ଥ୍ୟ ଉପରେ କେତେ ମାତ୍ରାରେ ପ୍ରଭାବ ପକାଇବ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ

ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ଏ ସମ୍ପର୍କରେ ସ୍ତଚନା ଦେଇଛି

ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୂଳାଧିପତି ରହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ଏହି ଫଳାଫଳ ଘୋଷଣା ପରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଜାମ୍ଗୁ କାଶ୍ମୀର ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି

ଏଥିରେ ଆର୍ଥିକ ସ୍ଥିତି ସ୍ୱାସ୍ଥ୍ୟ ଶିକ୍ଷା ଗ୍ରାମ୍ୟ ଉନ୍ନୟନ ଜଳ ଏବଂ ସ୍ୱଚ୍ଛତା ଓ କୁଷି ଭଳି ବିଷୟ ଉପରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରାଯାଇଥିଲା

ପରୀକ୍ଷଣ ସଫଳ ହୋଇଛି ବୋଲି ଡିଆର୍ଡିଓ ପକ୍ଷରୁ କୁହାଯାଇଛି